ଓ୍ୱେଷଇଣ୍ଡିଜ୍ ବିପକ୍ଷରେ ରାଜ୍କୋଟ୍ ଟେଷ୍ଟରେ ଭାରତର ସ୍ଥିତି ମଟ୍ଟଭ୍ରତ ରହିଛି

ନ୍ରଆଦିଲ୍ଲୀରେ ଏକ ସାମ୍ବାଦିକ ସମ୍ମିଳନୀରେ ଅର୍ଥ ମନ୍ତ୍ରୀ ଅରୁଣ ଜେଟଲୀ କହିଛନ୍ତି ପ୍ରତ୍ୟେକ ରାଜ୍ୟ ପେଟ୍ରୋଲ୍ ଓ ଡିକେଲ୍ ଉପରୁ ଟିକସ କମ୍ କରିବାକୁ ସରକାର ସମସ୍ତ ରାଜ୍ୟକୁ ଚିଠି ଲେଖିବେ ଶ୍ରୀ କେଟଲୀ କହିଛନ୍ତି କେନ୍ଦ୍ର ସରକାରଙ୍କ ପଦକ୍ଷେପ ସହ ରାଜ୍ୟମାନେ ଟିକସ କମ୍ କରିବେ ବୋଲି ତାଙ୍କର ଆଶା ରହିଛି

ଅର୍ଥମନ୍ତ୍ରୀ ପୁଣି କହିଛନ୍ତି ଅଶୋଧିତ ତୈଳ ମୂଲ୍ୟ ଓ ଆମେରିକାର ଘଟଣା ଯୋଗୁଁ ସମଗ୍ର ବିଶ୍ୱ ଉପରେ ଏହାର ପ୍ରଭାବ ପଡ଼ିଛି

ତେବେ ଭାରତର ଦେଶୀୟ ସ୍ୱଚକାଙ୍କଗୁଡ଼ିକ ମଜଭୁତ ସ୍ଥିତିରେ ରହିଛି

ଏଥିସହିତ ସେ କହିଛନ୍ତି ପରିବେଶ ସମ୍ୟନ୍ଧୀୟ ବିଷୟ ଉପରେ ଗବେଷଣା ଓ ନୂଆନୂଆ ପଦ୍ଧତି ଗ୍ରହଣକୁ ଉତ୍କାହିତ କରିବା ମଧ୍ୟ ଯଥେଷ୍ଟ ଗୁରୁତ୍ୱପୂର୍ଣ୍ଣ ଏହା ସେତିକି ବେଳେ ସମ୍ଭବ ହେବ ଯେତେବେଳେ ଲୋକମାନେ ପରିବେଶ ସମ୍ବନ୍ଧିୟ ଚ୍ୟାଲେଞ୍ଜଗ୍ରଡ଼ିକ୍ ଜାଣିବେ ଓ ସେଗ୍ରଡ଼ିକର ସମାଧାନ ବାହାର କରିବେ ଏକ ଜାତୀୟ ଇଂରାଜୀ ସମ୍ଭାଦପତ୍ରରେ ପ୍ରକାଶିତ ଏକ ଲେଖାରେ ଶ୍ରୀ ମୋଦି କହିଛନ୍ତି ସମଗ୍ର ବିଶ୍ୱରେ ଜଳବାୟୁ ପରିବର୍ତ୍ତନ ଉପରେ ବିଚାର ବିମର୍ଶ ଚାଲିଥିବା ବେଳେ ଜଳବାୟୁର ସୁରକ୍ଷା ପ୍ରସଙ୍ଗ ଭାରତରେ ପ୍ରତିଫଳିତ ହେଉଛି ସେ କହିଛନ୍ତି ଜଳବାୟ ପ୍ରତି ଧ୍ୟାନ ଦିଆଯିବା ଅର୍ଥ ସମାଜର ଗରିବ ଓ ନାମମାତ୍ର ଲୋକମାନଙ୍କ ସ୍ୱାର୍ଥ ଓ ଅଧିକାରର ସୁରକ୍ଷା ଜଳବାୟୁ ପରିବର୍ତ୍ତନ ଯୋଗୁଁ ଏହି ଲୋକମାନେ ସର୍ବାଧିକ କ୍ଷତିଗ୍ରସ୍ତ ହୋଇଥାନ୍ତି

ଗତ ମାର୍ଚ୍ଚ ମାସରେ ବିଶ୍ୱ ନେତ୍ରବୃନ୍ଦ ନ୍ତଆଦିଲ୍ଲୀରେ ଏକତ୍ରିତ ହୋଇ ଆନ୍ତର୍ଜାତିକ ସୌର ମେଣ୍ଟର ଶ୍ରଭାରମ୍ଭ କରିଥିଲେ ପ୍ରଧାନମନ୍ତ୍ରୀ କହିଛନ୍ତି କାତିସଂଘର ଚାମ୍ପିୟନ୍ସ ଅଫ୍ ଆର୍ଥ ପୁରସ୍କାରକୁ ସେ ବିନମ୍ରତାର ସହ ଗ୍ରହଣ କରିଛନ୍ତି

ଡିକି ଯାତ୍ରା ଅନୁସାରେ ଯାତ୍ରୀମାନେ ସେମାନଙ୍କର ମୁଖର ବାୟୋମେଟ୍ରିକ୍ସ ଭିଭିରେ ବିମାନ ବନ୍ଦରରେ ପ୍ରବେଶ କରିବେ ଏହି ଯୋଜନା ଆସନ୍ତା ବର୍ଷ ଫେବୃୟାରୀ ମାସରୁ ଆରମ୍ଭ ହେବ ନୂଆଦିଲ୍ଲୀରେ ଏକ କାର୍ଯ୍ୟକ୍ରମରେ ଉଦ୍ବୋଧନ ଦେଇ ବେସାମରିକ ବିମାନ ଚଳାଚଳ ମନ୍ତ୍ରୀ ସୁରେଶ ପ୍ରଭୁ କହିଛନ୍ତି ଏହି ବାୟୋମେଟ୍ରିକ୍ସ ବ୍ୟବହାର ସମ୍ପର୍ଣ୍ଣ ସ୍ୱୟଂକୃତ ଡାଞ୍ଚାରେ ହେବ ଏହା ଯାତ୍ରୀମାନଙ୍କୁ ଲମ୍ଘା ଧାଡ଼ିରେ ଠିଆ ହେବାରୁ ମୁକ୍ତି ଦେବା ସହିତ ବୋର୍ଡିଂ ପାସ୍ ଓ ଜିନିଷପତ୍ର ଯାଞ୍ଚ ପାଇଁ ସମୟ କମ୍ କରିବ ମନ୍ତ୍ରୀ କହିଛନ୍ତି ଯାତ୍ରୀମାନଙ୍କ ସୁବିଧା ଲାଗି ଏହି ବ୍ୟବସ୍ଥା ବିମାନ ବନ୍ଦରରେ ବର୍ତ୍ତମାନ ଲାଗୁ ହେଉଥିବା ଅନେକ ପୁରୁଣା ବ୍ୟବସ୍ଥାକୁ ଦୂର କରିବ ବେସାମରିକ ବିମାନ ଚଳାଚଳ ସଚିବ ଆର୍ଏନ୍ ଚୁବେ କହିଛନ୍ତି ପର୍ଯ୍ୟାୟ ଭିତ୍ତିରେ ଏହି ସୁବିଧା ଯୋଗାଇ ଦିଆଯିବ

ଟାକ୍ସ କଲେକ୍ସନ୍ ଗତ ସେପ୍ଟେମ୍ଭର ମାସ ସୁଦ୍ଧା ମୋଟ୍ ପ୍ରତ୍ୟକ୍ଷ ଟିକସ ଆଦାୟ ଗତ ବର୍ଷର ସେହି ସମୟ ତୁଳନାରେ ଅଧିକ ରହିଛି

ଇଣ୍ଡିଆ ମଁଧ୍ୟାମାର୍ ଭାରତ କହିଛି ସାତ ଜଣ ମ୍ୟାମାର୍ ନାଗରିକଙ୍କୁ ସେଠାକୁ ପ୍ରତ୍ୟର୍ପଣ କରିବା ଲାଗି ଆସାମ ସରକାର ସମସ୍ତ ବ୍ୟବସ୍ଥା ଗ୍ରହଣ କରିଛନ୍ତି ମ୍ୟାମାର୍ଠାରୁ ସମ୍ପର୍ଷ୍ଣ ସମ୍ମତି ପାଇବା ଓ ପ୍ରତ୍ୟର୍ପଣ ହେବା ପାଇଁ ସେମାନେ ଇଚ୍ଛାବ୍ୟକ୍ତ କରିବା ପରେ ଆସାମ ସରକାର ଏହି ବ୍ୟବସ୍ଥା ଗ୍ରହଣ କରିଛନ୍ତି

ଆସାମର ସିଲ୍ଚର ସ୍ଥିତ କାଚର ମୁଖ୍ୟ ବିଚାରବିଭାଗୀୟ ମାଜିଷ୍ଟ୍ରେଟ୍ ସେମାନଙ୍କୁ ତିନିମାସ ଜେଲ ଦଶ୍ଡାଦେଶ ଦେଇଥିଲେ ଓ ଅଟକ ରଖିବାକୁ ନିର୍ଦ୍ଦେଶ ଦେଇଥିଲେ ଏ ସମ୍ବନ୍ଧୀୟ ନିୟମ ଓ ପୂର୍ବ ଘଟଣାକୁ ଭିତ୍ତିକରି ବୈଦେଶିକ ମନ୍ତ୍ରଣାଳୟ ସହାୟତାରେ ମ୍ୟାମାର୍ ଦ୍ୱତାବାସ ସେହି ବ୍ୟକ୍ତିମାନଙ୍କର ପରିଚୟ ଜାଶିବାକୁ ପାଇଥିଲା ଓ ସେମାନେ ମ୍ୟାମାର୍ଚ ନାଗରିକ ବୋଲି ଜଣାପଡ଼ିଥିଲା ମ୍ୟାମାର୍ ସରକାର ସେମାନଙ୍କୁ ପରିଚୟପତ୍ର କାରି କରିଥିଲେ ଯାହା ଫଳରେ ସେମାନଙ୍କୁ ରାଖାଇନ୍ ପ୍ରଦେଶକ୍ ଯିବାରେ କୌଣସି ଅସ୍ତବିଧା ହେବ ନାହିଁ

ସୁପ୍ରିମ୍କୋର୍ଟ କହିଛନ୍ତି ସେମାନେ ବେଆଇନ୍ ଭାବେ ଭାରତରେ ରହୁଥିବାର ଜଣାପଡ଼ିଛି ଓ ମ୍ୟାମାର୍ ସେମାନଙ୍କୁ ନିଜର ନାଗରିକ ଭାବେ ଗ୍ରହଣ କରିଛି ପ୍ରଧାନ ବିଚାରପତି ରଞ୍ଜନ ଗୋଗଇ ଜଷ୍ଟିସ୍ ଏସ୍କେ କୌଲ୍ ଓ କେଏମ୍ ଜୋସେଫ୍ଙ୍କ ଖଣ୍ଡପୀଠ ଜଣେ ରୋହିଙ୍ଗ୍ୟା ଶରଣାର୍ଥୀ କରିଥିବା ଆବେଦନକୁ ପ୍ରତ୍ୟାଖ୍ୟାନ କରିଦେଇଛନ୍ତି ସେହି ସାତ ଜଣ ରୋହିଙ୍ଗ୍ୟା ଶରଣାର୍ଥୀଙ୍କୁ ମ୍ୟାମାର୍କୁ ପ୍ରତ୍ୟର୍ପଣ କରିବାରୁ କେନ୍ଦ୍ର ସରକାରଙ୍କୁ ରୋକିବା ବିଷୟ ଲୋଡ଼ି ସେହି ଆବେଦନ କରାଯାଇଥିଲା

ବିଦେଶୀ ନାଗରିକ ଆଇନ୍ ଅନୁସାରେ ସେମାନେ ଦୋଷୀ ସାବ୍ୟସ୍ତ ହୋଇଥିଲେ ମ୍ୟାମାର ସେହି ସାତ ଜଣ ବ୍ୟକ୍ତିଙ୍କୁ ପରିଚୟପତ୍ର ପ୍ରଦାନ କରିଛନ୍ତି ଓ ସେମାନଙ୍କର ପ୍ରତ୍ୟର୍ପଣ ଲାଗି ଏକ ମାସର ବିଜା ପ୍ରଦନା କରିଛନ୍ତି

ବ୍ୟାଙ୍କ୍ କହିଛି ଗତ ମେ ମାସରେ ଚନ୍ଦା କୋଚରଙ୍କ ବିରୁଦ୍ଧରେ ଆରମ୍ଭ ହୋଇଥିବା ବାହ୍ୟ ତଦନ୍ତ ଜାରି ରହିବ ଓ ଏହାର ଫଳାଫଳ ଉପରେ ତାଙ୍କୁ ସୁବିଧା ମିଳିବ କି ନାହିଁ ତାହା ନିର୍ଭର କରେ ଅବସରପ୍ରାପ୍ତ ସୁପ୍ରିମ୍କୋର୍ଟ ବିଚାରପତି ବିଏନ୍ ଶ୍ରୀକ୍ରିଷ୍ଣାଙ୍କ ଅଧ୍ୟକ୍ଷତାରେ ତଦନ୍ତ ପାଇଁ ବୋର୍ଡର ନିଷ୍ପଭି ପରେ ଚନ୍ଦା କୋଚର ଗତ ମେ ମାସରୁ ଛୁଟିରେ ଥିଲେ ଜେ ଆଣ୍ଡ କେ ଏସ୍ପିଓ ଜାନ୍ମୁ କାଶ୍କୀର ପୁଲିସ୍ ସୁରକ୍ଷା ପାଉଥିବା ବ୍ୟକ୍ତିମାନଙ୍କ ନିକଟରେ ବ୍ୟକ୍ତିଗତ ସୁରକ୍ଷା ଅଫିସର୍ ଭାବେ କାର୍ଯ୍ୟ କରୁଥିବା ସମସ୍ତ ସ୍ୱତନ୍ତ୍ର ପୁଲିସ୍ ଅଫିସରଙ୍କୁ ପ୍ରତ୍ୟାହାର କରି ନେବାକୁ ନିର୍ଦ୍ଦେଶ ଦେଇଛି ନିରାପତ୍ତା ଓ ଆଇନ୍ ଶୃଙ୍ଖଳା ସଂକ୍ରାନ୍ତ ଅତିରିକ୍ତ ମହାନିର୍ଦ୍ଦେଶକ ମୁନିର୍ ଖାଁ ଏ ସଂକ୍ରାନ୍ତରେ ଏକ ସ୍ୱତନ୍ତ୍ର ନିର୍ଦ୍ଦେଶ କାରି କରିଛନ୍ତି

ୱେଷ୍ଟଇଷ୍ଟିଜ୍ ବିପକ୍ଷରେ ରାଜକୋଟ୍ ଟେଷ୍ଟର ପ୍ରଥମ ଦିନରେ ସେ ଏହି ସଫଳତା ହାସଲ କରିଛନ୍ତି

ଟେଷ୍ଟ ଶତକ ହାସଲ କରିବାରେ ଶ ଦ୍ୱିତୀୟ କନିଷ୍ଠ ଭାରତୀୟ ହୋଇଥିବାବେଳେ ପ୍ରଥମ ମ୍ୟାଚ୍ରେ ଟେଷ୍ଟ ଶତକ ହାସଲ କରିବାରେ ଚତୁର୍ଥ ଯୁବ ଭାରତୀୟ ହୋଇଛନ୍ତି ପୂର୍ବରୁ ଭାରତର କେଏଲ୍ ରାହୁଲ ପ୍ରଥମ ଓଭରରେ କୌଣସି ରନ୍ ସଂଗ୍ରହ ବିନା ଆଉଟ୍ ହେବା ପରେ ଭାରତ ପାଇଁ ପ୍ରାର୍ୟିକ ସ୍ଥିତି ଭଲ ନ ଥିଲା